ରୋଡ ରୋମିଓଙ୍କୁ ସାବାଡ଼ କରିବେ ଏସ୍ପିଓ

ଆବଶ୍ୟକ ପଡ଼ିଲେ ଏସ୍ପିଓମାନେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ

କାହାକୁ ସୁରକ୍ଷା ଦରକାର କେଉଁଠି ନାରୀ ଉପରେ ଅତ୍ୟାଚାର ହେଉଛି ତା ଉପରେ ନଜର ରଖିବେ ଏସ୍ପିଓ ଏସ୍ପିଓମାନଙ୍କୁ ପରିଚୟପତ୍ର ଓ ଟିସାର୍ଟ ପ୍ରଦାନ କରାଯାଇଚି ମହିଳା ସଶକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି

ମୋ ସରକାର ଯୋଜନାରେ ଭଲ ପିଡ୍ବ୍ୟାକ୍ ମିଳୁଛି

ମୃତକ ଦୁଇଜଶ ହେଉଛନ୍ତି ପ୍ରଶତି ପଶ୍ରା ଓ ବିଜୟ ସାହୁ